ତେବେ ବିଶ୍ୱକପ୍ ହକିର ଅବ୍ୟବହିତ ପୂର୍ବରୁ ଆସନ୍ତାକାଲି ଓ ତା' ପରଦିନ ଭୁବନେଶ୍ୱର ଓ କଟକରେ ଉଦ୍ଘାଟନୀ ଉହବ ଆୟୋଜନ କରାଯାଇଛି

ଏହି ସବୁ ସାଇକେଲ୍ରେ ଜିପିଏସ୍ ବ୍ୟବସ୍ସା ରହିଛି

ରାଜଧାନୀର ବିଭିନ୍ ଅଞ୍ଞଳରେ ସାଇକେଲ୍ ଷେସନ୍ମାନ ଖୋଲାଯାଇ ଲୋକମାନଙ୍କ ପାଇଁ ସାଇକେଲ ଉପଲହ କରାଯିବ

ସେ କହିଲେ ଶ୍ରୀମନ୍ଦିରକୁ ମିଳୁଥିବା ଦାନ ସୁନା ଗୋଲୁ ସ୍କିମରେ ବ୍ୟାଙ୍କରେ ରହିବ

କକ୍ଷମାଳ ଜିଲ୍ଲାରେ ଶୀତର ଲହରୀ ଅଧିକ ଅନୁଭୂତ ହେଉଥିବା ଜଶାପଡିଛି

ସେହିପରି ରାଜ୍ୟର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ମଧ୍ଧ ଅନୁରୂପ ଭାବେ ଶୀତର ପ୍ରଭାବ ଦେଖ୍ବାକୁ ମିଳିଛି

ଏହି ଘଟଣା ପ୍ରଚାରିତ ହେବା ପରେ ଆକି ଜମାରାଶି ଫେରସ୍ତ ଦାବୀକରି ଜମାକାରୀମାନେ ଧଳପୁର ଇଣ୍ଡିଆନ ବ୍ୟାଙ୍କରେ ତାଲା ପକାଇବା ସହ ଘେରାଓ କରିଥିଲେ ସିପିଆଇ ନେତା ଅବକାଶ ସାହୁଙ୍କ ନେତୃତ୍ୱରେ ଶହଶହ ଜମାକାରୀ ଏଥିରେ ସାମିଲ ହେବା ସହ ଉଚ୍ଚସ୍ତରୀୟ ତଦନ୍ତ ଦାବୀକରିଛନ୍ତି

କିଲ୍ଲା ଜଜ୍ ରାଜେନ୍ଦ୍ର ପାଶିଗ୍ରାହୀ ମୁଖ୍ୟଅତିଥି ର୍ପେ ଯୋଗଦେଇ ଏହି ଅଦାଲତକୁ ଉଦ୍ଘାଟନ କରିଛନ୍ତି

ଭିଜିଲାନ୍ୱ ମାମଲାଗୁଡ଼ିକର ଆବଶ୍ୟକତା ଅନ୍ରଯାୟୀ ନିର୍ବ୍ବାରିତ ଦିନରେ ଏହି ସ୍ୱତନ୍ତ ଅଦାଲତ ଅନୁଷ୍ଠିତ ହେବ

ମାଓବାଦୀଙ୍କ ଶିବିର ଥିବା ଖବର ପାଇ ସୁକୁମା ଜିଲ୍ଲାର ଡିଆରଜି ଓ ଏସଟିଏଫ ଜବାନଙ୍କ ପକ୍ଷରୁ କୁର୍ମିଂ ଅପରେସନ କରାଯାଇଥିଲା